ସଶସ୍ତ ବାହିନୀର ବୀରତ୍ୱ ପ୍ରତି ପ୍ରଶ୍ୱବାଚୀ ନ ଉଠାଇବାକୁ ବିରୋଧୀ ଦଳଗୁଡ଼ିକୁ କହିଚ୍ଛନ୍ତି

ପିଏମ୍ ଗୁଜରାତ ଜାମନଗର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହନ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରିଛନ୍ତି ଶ୍ରୀ ମୋଦି ମେଟ୍ରୋ ରେଳରେ ଯାତ୍ରା କରି ପିଲାମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ସେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ମେଟ୍ରୋର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ପ୍ରକବ୍ଧଗୁଡ଼ିକ କେବଳ ଯୋଗାଯୋଗ ବୃଦ୍ଧି କରିବ ତାହା ନୁହେଁ ଯାତ୍ରା ସମୟ କମ୍ କରିବା ସହ ସହରାଞ୍ଚଳରେ ଜୀବନଯାତ୍ରା ସହଜ କରିବ ପୂର୍ବରୁ ବିଭିନ୍ନ ବିକାଶମଳକ ପ୍ରକଳ୍ପର ଜାମନଗରଠାରେ ଉଦ୍ଘାଟନ କରି ଶ୍ରୀ ମୋଦି ସଶସ୍ତ ବାହିନୀର ବୀରତ୍ୱ ପ୍ରତି ପ୍ରଶ୍ନବାଚୀ ନ ଉଠାଇବାକୁ ବିରୋଧୀ ଦଳଗୁଡ଼ିକୁ କହିଥିଲେ ସେ କହିଥିଲେ ସନ୍ତାସବାଦର ଦମନ ହେବା ଉଚିତ ବୋଲି ସମଗ୍ର ଦେଶ ଏକମତ ପ୍ରଧାନମନ୍ତ୍ରୀ କହିଥିଲେ ସମ୍ପ୍ରତି ସନ୍ତାସବାଦୀ ଶିବିରଗୁଡ଼ିକ ଉପରେ ବିମାନ ଆକ୍ରମଣ ସମୟରେ ଭାରତ ପାଖରେ ରାଫେଲ ଯୁଦ୍ଧ ବିମାନ ଥିଲେ ଦେଶ ପାଇଁ ଫଳାଫଳ ଆହୁରି ସକାରାତ୍କକ ହୋଇଥାନ୍ତା ଆୟୁଷ୍କାନ୍ ଭାରତର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦେଶର ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଓ ଏହି ଯୋଜନା ଯୋଗୁଁ ଗରିବ ଲୋକମାନଙ୍କୁ ଅତି ଶସ୍ତା ମଲ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରୁଛି

ସେ ମଧ୍ୟ ହସ୍କିଟାଲ୍ର ନବନିର୍ମିତ ପିଜି ହଷ୍ଟେଲ୍କୁ ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଗୁଜରାତ ଗସ୍ତ ସମୟରେ ସେ ଅନେକ ବିକାଶ ମିଳକ ପ୍ରକଚ୍ଚର ଉଦ୍ଘାଟନ କରିବେ ଉତ୍ଗର୍ଗ କରିବେ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପିଏମ୍ ଗୁଜରାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ନିକଟସ୍କ ଜସପୁର ଗ୍ରାମଠାରେ ବିଶ୍ୱ ଉମିୟା ଧାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଉମିୟା ମାତାଙ୍କର ଏହା ସର୍ବବୃହତ୍ ମନ୍ଦିର ହେବ କୃଷକ ସମ୍ପ୍ରଦାୟ ବିଶେଷ କରି ପଟିଦାରମାନଙ୍କର ଉମିୟା ମାତା ଇଷ୍ଟଦେବୀ ଏହି ମନ୍ଦିର ମଧ୍ୟ ଶିକ୍ଷା ସ୍ୱାସ୍ଥ୍ୟସେବ ଓ ଗୋଷ୍ଠୀ ସେବା ପାଇଁ ଏକ ଆନ୍ତର୍ଜାତିକ କେନ୍ଦ୍ର ହୋଇପାରିବ ପରେ ଏକ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କନ୍ୟା ଭୂଶହତ୍ୟା ଭଳି ସାମାଜିକ କୁସଂସ୍କାରଗୁଡ଼ିକୁ ଲୋପ କରିବାକୁ ପଟିଦାର ସମ୍ପ୍ରଦାୟକୁ ଅନୁରୋଧ କରିଚ୍ଛନ୍ତି

ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍ ଆକି ଟୁଟିକୋରିନ୍ଠାରେ ଏହି ସୂଚନା ଦେଇଛନ୍ତି ତାମିଲନାଡୁର ଦକ୍ଷିଣ ଭାଗରେ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଉଦ୍ଘାଟନ କରିସାରି ଶ୍ରୀ ଗୋଏଲ୍ ଏହା କହିଛନ୍ତି

ଏହି ପ୍ରକଳ୍ପଗୁଡ଼ିକ ଟୁଟିକୋରିନ୍ ତିରୁନେଲବେଲି ଓ କନ୍ୟାକୁମାରୀ ଆଦି ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ପରିସ୍ଥିତିରେ ଉନ୍ନତି ଆଣିବ ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଭାରତ ଶାନ୍ତି ସ୍ଥାପନ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ କିନ୍ତୁ ଆବଶ୍ୟକ ସ୍ଥଳେ ନିଜର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏହାର ସମସ୍ତ ବଳ ପ୍ରୟୋଗ କରିବ ସେ କହିଛନ୍ତି ଦେଶର ସଶସ୍ତ ବାହିନୀର କାର୍ଯ୍ୟରେ ଦେଶର ସୁରକ୍ଷା ପାଇଁ ଭାରତର ସଙ୍କଚ୍ଚବଦ୍ଧତାର ପ୍ରତିଫଳନ ଦେଖିବାକୁ ମିଳେ ରାଷ୍ଟ୍ରପତି କହିଛନ୍ତି ସଶସ୍ତ ବାହିନୀର ବୀରତ୍ୱ ଓ ସାହସିକତାର ପରିଚୟ ଅଳ୍ପଦିନ ପୂର୍ବେ ଦେଖିବାକୁ ମିଳିଛି

ରାଷ୍ଟ୍ରପତି କହିଛନ୍ତି ବିଶ୍ୱରେ ଭାରତର ସମ୍ମାନ ବୁଦ୍ଧି ପାଉଛି ଯାହା ଏହାର ସଶସ୍ତ ବାହିନୀର କ୍ଷମତା ସହ ସମ୍ପୂର୍ଣ୍ଣ ଖାପ ଖାଉଛି ଶ୍ରୀ କୋବିନ୍ଦ୍ ଆଜି ସକାଳେ କୋଏମ୍ଘାଟୁର୍ ନିକଟସ୍ଥ ସ୍କୁଲ୍ର୍ଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି କହିଛନ୍ତି ଭାରତୀୟ ବିମାନ ବାହିନୀର ବ୍ୟାପକ ଆଧୁନିକୀକରଣ କରାଯାଉଛି ସମସ୍ତ ମାନବୀୟ ସହାୟତା ପ୍ରଦାନ ଓ ଦୁର୍ବିପାକ ରିଲିଫ୍ କାର୍ଯ୍ୟରେ ଆଗରେ ଥିବାରୁ ସେ ବିମାନ ବାହିନୀର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭାରତୀୟ ବିମାନ ବାହିନୀର ଯବାନମାନଙ୍କ ବୀରତ୍ୱ ଓ ସାହସିକତା ପାଇଁ ଦେଶ ଗର୍ବିତ

ଆଳି ସକାଳେ କୋଏମ୍ଭାଟୁର୍ଠାରେ ପ୍ରେସିଡେଣ୍ଟ୍ସ୍ କଲର୍ସ ପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଭାରତର ବିମାନ ଆକ୍ରମଣ ସଫଳ ହୋଇଥିବାରୁ ପାକିସ୍ତାନ ପଟରୁ ପ୍ରତି ଆକ୍ରମଣ କରାଯାଉଛି ଏ ସଂକ୍ରାନ୍ତରେ ଘଟିଥିବା କ୍ଷୟକ୍ଷତି ବିଷୟରେ କେବଳ ସରକାର ହି ପ୍ରକାଶ କରିପାରିବେ ବୋଲି ସେ କହିଛନ୍ତି ବିମାନ ବାହିନୀ ଦ୍ୱାରା କ୍ଷୟକ୍ଷତିର କୌଣସି ଆକଳନ କରାଯାଇ ନ ଥାଏ ବୋଲି ସେ କହିଚ୍ଛନ୍ତି କଣ୍ଣୋଟକ କଂଗ୍ରେସ ଜେଡିଏସ୍ କର୍ଷ୍ଣାଟକରେ କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାରର ସମନ୍ୱୟ କମିଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୃଝାମଣା ଉପରେ ସହମତିରେ ଉପନିତ ହେବାରେ ବିଫଳ ହୋଇଛି ପର୍ବତନ ମ୍ରଖ୍ୟମନ୍ତ୍ରୀ ସିଦ୍ଧ ରମେୟା ଉପସ୍ଥିତ ମ୍ରଖ୍ୟମନ୍ତ୍ରୀ ଏଚ୍ଡି କୃମାର ସ୍ୱାମୀ ଉପମ୍ରଖ୍ୟମନ୍ତ୍ରୀ କି ପରମେଶ୍ୱର ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ ଅନ୍ୟମାନେ ଆଜି ବେଙ୍ଗାଲୁରୁଠାରେ ଏକ ବୈଠକରେ ମିଳିତ ହୋଇଥିଲେ

ରେଳବାଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଏନ୍ଟିପିସି ନାଲ୍କୋ ଓ ବିଏସ୍ଏନ୍ଏଲ୍ ସମ୍ୟନ୍ଧୀୟ ଅନେକ ପ୍ରକଚ୍ଚର ଭିଭିପ୍ରସ୍ତର ସ୍ଥାପନ କରି ସେ କହିଛନ୍ତି ବିକାଶ ରେଳବାଇର ବିକାଶ ଉପରେ ନିର୍ଭର କରୁଛି ସେ କହିଛନ୍ତି ଓଡ଼ିଶାରେ ପ୍ରକଳ୍ପଗୁଡ଼ିକ ଖୁବ୍ ଶୀଘ୍ର ସମ୍ପର୍ଶ୍ଣ ହେବାକୁ ଯାଉଛି ଓ ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ଅନେକ ନ୍ତଆ ପ୍ରକଳ୍ପ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଦ୍ୱାରା ଜମି ସଂଗ୍ରହରେ ବିଳମ୍ୟ ଯୋଗୁଁ ପ୍ରକ୍ସଗୁଡ଼ିକ ଡେରି ହେଉଥିବାର ସେ କହିଛନ୍ତି

ମହାଶିବରାତ୍ରୀ ଧାର୍ମିକ ମନୋଭାବ ଓ ପାରମ୍ପରିକ ରୀତିନୀତି ସହ ଆଜି ମହାଶିବରାତ୍ରୀ ପାଳିତ ହେଉଛି ମହାଶିବରାତ୍ରୀ ଭଗବାନ୍ ଶିବଙ୍କର ସବୁଠୁ ପବିତ୍ର ଉତ୍ସବ ହଜାର ହଜାର ଭକ୍ତ ବିଭିନ୍ନ ଧାର୍ମିକ ସ୍ଥଳୀରେ ଏହି ଉପଲକ୍ଷେ ବୁଡ଼ ପକାଇଛନ୍ତି ବଡ଼ି ଭୋରୁ ଭକ୍ତମାନେ ଉପବାସ ଓ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଶିବରାତ୍ରୀ ପାଳନ କରୁଛନ୍ତି ବଡ଼ି ଭୋରୁ ଉତ୍ତର ପ୍ରଦେଶର ସଙ୍ଗମଠାରେ ଲକ୍ଷ ଲକ୍ଷ ଭକ୍ତ ପବିତ୍ର ବୁଡ଼ ପକାଇଛନ୍ତି ଆଜି ମଧ୍ୟ କ୍ୟୁମେଳା ସମାପନ ହେବ ନେପାଳରେ ଭକ୍ତମାନେ ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି

ଶ୍ରୀଲଙ୍କାରେ ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ତାମିଲ୍ ହନ୍ଦୁ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ମହାଶିବରାତ୍ରୀ ପାଳନ କରାଯାଉଛି ଲୋକମାନେ ମନ୍ଦିରଗୁଡ଼ିକୁ ଯାଇ ଭଗବାନ୍ ଶିବଙ୍କର ପୂଜାର୍ଚ୍ଚନା କରୁଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଶିବରାତ୍ରୀ ଅବସରରେ ଲୋକମାନଙ୍କୁ ଶୁଭେଛା ଜଣାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଭଗବାନ୍ ଶିବ ଶାନ୍ତି ସମୂଦ୍ଧି ଓ ସୁଖ ଆଶିଦିଅନ୍ତୁ ଏହା ତାଙ୍କର କାମନା ଜେ ଆଣ୍ଡ କେ ଜାମ୍ମୁ କାଶ୍କୀରରେ ପାକିସ୍ତାନୀ ସୈନ୍ୟମାନେ ଅଖ୍ନୁର୍ ସେକ୍ଟରର ଆଗୁଆ ଘାଟି ଓ ଗ୍ରାମଗୁଡ଼ିକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଗୋଳା ବର୍ଷଣ କରିଛନ୍ତି

ଭାରତ ପଟରୁ ଦେଶର ଯବାନ୍ମାନେ ପାଲଟା ଆକ୍ରମଣ କରି ଏହାର ସଠିକ୍ ଜବାବ୍ ଦେଇଛନ୍ତି ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ

ଇଂଲଣ୍ଡର କାଥେରିନ୍ ବ୍ରିଷ୍କ ଏବଂ ଲିନସେ ସ୍କିଥ୍ ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇଥିଲେ

କିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ନାଗପୁରଠାରେ ଖେଳାଯିବ

ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ରେ ହାରିଥିବାରୁ ଏହି ମ୍ୟାଚ୍ରେ ଜିତି ସମାନ ସ୍ତରକୁ ଆସିବାକୁ ଚେଷ୍ଟା କରିବ

ଦ୍ୱିପକ୍ଷୀୟ ସମ୍ପର୍କରେ ଉତ୍ତେଜନା ଯୋଗୁଁ ଏହି ଟ୍ରେନ୍ ସେବାକୁ ବାତିଲ କରାଯାଇଥିଲା